ସବୁ ପକ୍ଷ ସମ୍ମିଳିତ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି

ପ୍ରାକ୍ ବଜେଟ୍ ଆଲୋଚନାର ଅଂଶସ୍ୱରୂପ ଏହି ବୈଠକର ଆୟୋଜନ କରାଯାଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଅର୍ଥନୀତିର ବିଶେଷତାରୁ ଏହାର କ୍ଷମତାର ସ୍ୱଷ୍ଟ ସୂଚନା ପ୍ରତୀୟମାନ ହେଉଛି ଏଥିରୁ ଭାରତୀୟ ଅର୍ଥନୀତି ପୁନର୍ବାର ପ୍ରଗତି ପଥରେ ଅଗ୍ରସର ହେବାର ସଂକେତ ମିଳୁଛି ସେ କହିଛନ୍ତି ପର୍ଯ୍ୟଟନ ସହରାଞ୍ଚଳ ବିକାଶ ମୌଳିକ ଢାଞ୍ଚା ଓ କୃଷିଭିଭିକ ଉଦ୍ୟୋଗ କ୍ଷେତ୍ର ଅର୍ଥନୀତିକୁ ଆଗକୁ ଆଗେଇ ନେବା ପାଇଁ ଯଥେଷ୍ଟ କ୍ଷମତାପନ୍ନ ଓ ଏହା ଦ୍ୱାରା ଯଥେଷ୍ଟ ନିଯୁକ୍ତି ସୁଯୋଗ ସ୍ଚଷ୍ଟି କରାଯାଇ ପାରିବ ଭାରତକୁ ଅସୀମ ସମ୍ଭାବନାର ଭୂମି ଭାବେ ବର୍ଷନା କରି ପ୍ରଧାନମନ୍ତ୍ରୀ ବାସ୍ତବିକତା ଓ ଅନୁଭୂତି ମଧ୍ୟରେ ଥିବା ଦୂରତ୍ୱକୁ କମ୍ କରିବାକୁ ସବୁ ପକ୍ଷକୁ ନିବେଦନ କରିଛନ୍ତି ସେ କହିଛନ୍ତି ଆମ ସମସ୍ତଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ଓ ଆମେ ନିଜକୁ ଗୋଟିଏ ଦେଶ ଭାବେ ଆଭିମୁଖ୍ୟ ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ ସେ କହିଛନ୍ତି ଏହିଭଳି ମଞ୍ଚଗୁଡ଼ିକରେ ଖୋଲା ଆଲୋଚନା ଓ ଚିନ୍ତନ ଦ୍ୱାରା ଏକ ସୁସ୍ଥ ବିତର୍କ ହୋଇପାରିବ ଏବଂ ପ୍ରକୃତ ସମସ୍ୟାକୁ ବୁଝାଯାଇ ପାରିବ ଶ୍ରୀ ମୋଦୀ କହିଛନ୍ତି ଏହାଦ୍ୱାରା ମଧ୍ୟ ସମାଜରେ ସକାରାତ୍ମକ ମନଭାବ ଓ ଆଭିମୁଖ୍ୟର ପରିପ୍ରକାଶ ଘଟିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଘକ୍ଷାର ଆଲୋଚନା ଯୋଗୁଁ ଏଥିରେ ଭାଗ ନେଇଥିବା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିପାରିଥିବାରୁ ସେ ଆନନ୍ଦ ଆନନ୍ଦ ଅନୁଭବ କର୍ ଛନ୍ତି ସେ କହିଛନ୍ତି ଏହା ଦ୍ୱାରା ନୀତିନିର୍ଦ୍ଧାରଣ କାରୀ ଓ ବିଭିନ୍ନ ପକ୍ଷଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିବ

ଅମିତ ଶାହା ନୀତିନ ଗଡ଼କରୀ ପିୟୁଷ ଗୋୟଲ ଓ ନରେନ୍ଦ୍ର ସିଂହ ତୋମରଙ୍କ ଭଳି କେନ୍ଦ୍ର ମନ୍ତ୍ରୀବୃନ୍ଦ ବିଭିନ୍ନ ମନ୍ତ୍ରଣାଳୟର ସଚିବ ବୃନ୍ଦ ନିତୀ ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

ସେହି ରାଷ୍ଟ୍ରଦୃତମାନଙ୍କର ଅନୁରୋଧ କ୍ରମେ ଏହି ଗସ୍ତର ଆୟୋଜନ କରାଯାଇଥିଲା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଜାନ୍ମୁ କାଶ୍କୀରରେ ସ୍ୱାଭାବିକ ଅବସ୍ଥା ଫେରିଆସିବା ବିଷୟରେ ତଥ୍ୟ ସଂଗ୍ରହ ପାଇଁ ସେହି ପ୍ରତିନିଧି ଦଳ ରାଜ୍ୟକୁ ଗସ୍ତ କରିଛନ୍ତି ପ୍ରତିନିଧି ଦଳର ସଦସ୍ୟମାନେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଓ ରାଜନୈତିକ ନେତାମାନଙ୍କୁ ସାକ୍ଷାତ କରିଛନ୍ତି ରବିଶ କୁମାର କହିଛନ୍ତି ୟୁରୋପୀୟ ସଂଘ ରାଷ୍ଟ୍ରଦୃତ ଏକ ବଡ଼ ପ୍ରତିନିଧି ଦଳ ଗସ୍ତ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ କିନ୍ତୁ ସରକାର ପ୍ରତିନିଧି ଦଳର ଆକାର କମ୍ କରିବାକୁ ଚାହିଁଥିଲେ ଅତି କମ୍ ସମୟ ମଧ୍ୟରେ କରାଯାଇଥିବା ଅନୁରୋଧ ଉପରେ ଏହି ଗସ୍ତର ଆୟୋଜନ କରାଯାଇଥିଲା ଆମେରିକା ଦକ୍ଷିଣ କୋରିଆ ଭିଏତନାମ ବାଙ୍ଗଲାଦେଶ ମାଳଦୀପ ମରକୋ ଫିଜି ନରୱେ ଫିଲିପାଇନ୍ୱ ଆର୍ଜେଣ୍ଟିନା ପେରୁ ନାଇଜର ନାଇଜେରିଆ ଟୋଗୋ ଓ ଗୟାନାର ରାଷ୍ଟ୍ରଦତମାନେ ଏହି ପ୍ରତିନିଧି ଦଳରେ ଥିଲେ କଂଗ୍ରେସ ଜେକେ ଏନ୍ଭୟସ୍ ବିଦେଶୀ ରାଷ୍ଟ୍ରଦୃତମାନଙ୍କୁ ଜାମ୍ମୁ କାଶ୍ମୀର ଗସ୍ତ କରିବାକୁ ଦେବା ଓ ବିରୋଧୀ ଦଳମାନଙ୍କୁ ଜାଞ୍ଗୁ କାଶ୍ମୀରକୁ ଗସ୍ତ କରିବାକୁ ନ ଦେବା ପାଇଁ ସରକାରଙ୍କ ନିଷ୍ପଭିକୁ କଂଗ୍ରେସ ଆଜି ତୀବ୍ର ସମାଲୋଚନା କରିଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ଭାଳାପ ସମୟରେ ପାର୍ଟି ନେତା ଜୟରାମ ରାମେଶ କେନ୍ଦ୍ର ସରକାର ଦୋହରା ନୀତି ଅବଲମ୍ଭନ କରୁଥିବାର ଦୋଷାରୋପ କରିଛନ୍ତି ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କୁ ଜାମ୍ମୁ କାଶ୍ମୀର ଗସ୍ତ କରିବାକୁ ଅନୁମତି ଦେବା ପାଇଁ ସେ ଦାବି କରିଛନ୍ତି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

ସିଆଚୀନ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରବଣେ ଆଜି ସକାଳେ ସିଆଚୀନ୍ ଯୁଦ୍ଧ କ୍ଷେତ୍ର ସ୍ଥିତ ମୂଳ ଘାଟିଗୁଡ଼ିକୁ ପରିଦର୍ଶନ କରିଛନ୍ତି ସିଆଚୀନ୍ ଯୁଦ୍ଧକ୍ଷେତ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ବିବେଚିତ ହୋଇଆସୁଛି ସିଆଚୀନ୍ରେ ଆଗୁଆଘାଟିଗୁଡ଼ିକୁ ବୁଲିଦେଖିବା ସମୟରେ ସେଠାରେ ଯବାନମାନେ ଯେଉଁଭଳି ପ୍ରତିକୃଳ ପରିସ୍ଥିତିରେ ନିଜକୁ ଖାପଖୁଆଇ ଦେଶକୁ ସୁରକ୍ଷା ଦେଉଛନ୍ତି ତାହାର ସେ ଭୟସୀ ପ୍ରଶଂସା କରିଛନ୍ତି ହିମାଙ୍କଠାରୁ ନିମ୍ନ ତାପମାତ୍ରାରେ ରହୁଥିବା ଯବାନମାନଙ୍କୁ ଆକାଶମାର୍ଗରୁ ଅତ୍ୟାବଶ୍ୟକ ସାମଗ୍ରୀ ପକାଯିବା ଦୃଶ୍ୟ ସେ ଦେଖିଛନ୍ତି ପରେ ସେନାବାହିନୀ ମୁଖ୍ୟ ସିଆଚୀନ୍ ଯୁଦ୍ଧସ୍କାରକୀଠାରେ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ସିଆଚୀନ୍ ଯୁଦ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସେ ସେନାବାହିନୀ ଅଫିସରମାନଙ୍କୁ ଫଳକ ପ୍ରଦାନ କରିଥିଲେ ସେନାବାହିନୀ ମୁଖ୍ୟ ତାଙ୍କ ଗସ୍ତ ସମୟରେ ଯବାନ ଓ ଅଫିସରମାନଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ଦେଶର ସୁରକ୍ଷା ପାଇଁ ସିଆଚୀନ୍ ସାମରିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସେ ଉଲ୍ଲେଖ କରିଥିଲେ ଏମ୍ଇଏ ୟୁଏସ୍ ଇରାନ ଭାରତ କହିଛି ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ବିବାଦ ଦୃଷ୍ଟିରୁ ସେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଉପସାଗରୀୟ ଅଞ୍ଚଳରେ ଯେତେଶୀଘ୍ର ସମ୍ଭବ ପରିସ୍ଥିତି ସ୍ୱାଭାବିକ ହେବାକୁ ଭାରତ ଚାହେଁ ଓ ଏ ବିଷୟରେ ଭାରତ ବିଭିନ୍ନ ଦେଶ ସହ କଥାବାର୍ତ୍ତା କର୍ତ୍ଥି ସେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନ୍ ସଂଯୁକ୍ତ ଆରବ ଏମିରେଟ୍ ଜୋର୍ଡ଼ାନ ଏବଂ ଓମାନ ବୈଦେଶିକ ମନ୍ତ୍ରୀମାନଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି ସେ କହିଛନ୍ତି ସେହି ଅଞ୍ଚଳରେ ଶାନ୍ତି ସ୍ଥାପନକୁ ଭାରତ କେତେ ଗୁରୁତ୍ୱ ଦେଉଛି ସେ ବିଷୟରେ ବୈଦେଶିକ ମନ୍ତ୍ରୀ ସେହି ଦେଶଗୁଡ଼ିକୁ ଜଣାଇଛନ୍ତି ଗଣ୍ଡଗୋଳିଆ ଅଞ୍ଚଳରୁ ପ୍ରବାସୀ ଭାରତୀୟମାନଙ୍କୁ ଖାଲି କରାଯିବା ବିଷୟ ଉପରେ ମୁଖପାତ୍ର କହିଛନ୍ତି ଦରକାର ପଡ଼ିଲେ ଏହି ପଦକ୍ଷେପ ନିଆଯିବ ଚବାହର ପ୍ରକଳ୍ପ ସଂକ୍ରାନ୍ତରେ ସେ କହିଛନ୍ତି ଭାରତ ପାଇଁ ପ୍ରକଚ୍ଚର ଗୁରୁତ୍ୱକୁ ଆମେରିକା ହୃଦୟଙ୍ଗମ କରିସାରିଛି ଏହି ପ୍ରକଳ୍ପ ଆଫଗାନିସ୍ତାନକୁ ସହାୟତା ଯୋଗାଇବାରେ ଯୋଗାଯୋଗର ଏକ ମ୍ରଖ୍ୟ ମାଧ୍ୟମ ରହିଛି

ସରକାର ବିଶ୍ୱର ସର୍ବୋଚ୍ଚ ରେଳ ପୋଲର କାର୍ଯ୍ୟ ସମ୍ପର୍ଶ୍ଣ କରିବା ପାଇଁ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି

କୋଙ୍କଣ ରେଳବାଇ କହିଛି ସ୍ୱାଧୀନତା ପରେ ଭାରତୀୟ ରେଳବାଇର ଏହା ହେଉଛି ସବୁଠୁ ଜଟୀଳ ରେଳ ପ୍ରକଳ୍ପ କୋଙ୍କଣ ରେଳବାଇ ଚେୟାରମ୍ୟାନ୍ ସଞ୍ଚୟ ଗୁପ୍ତା କହିଛନ୍ତି ଏହି ପୋଲ ନିର୍ମାଣ କାଶ୍ମୀର ରେଳ ସଂଯୋଗ ପ୍ରକଳ୍ପର ସବୁଠୁ ବଡ଼ ଜଟୀଳ କାର୍ଯ୍ୟ ଏହା ସମ୍ପର୍ଷ୍ଣ ହୋଇଗଲେ ଇଞ୍ଜିନିୟରିଂ କ୍ଷେତ୍ରରେ ଏହା ଏକ ଦୃଷ୍ଟାନ୍ତ ସାବ୍ୟସ୍ତ ହେବ

କୋଲ୍ଡ ଓେଭ୍ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଅନୁଭ୍ରତ ହେଉଛି ଉତ୍ତରାଖଣର ପାହାଡ଼ିଆ ଅଞ୍ଚଳରେ ଲଗାତାର ତୁଷାରପାତ ଓ ଅନ୍ୟ ଅଞ୍ଚଳରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସଡ଼କ ସଂଯୋଗ ବିପର୍ଯ୍ୟସ୍ତ ହୋଇପଡ଼ିଛି ତୁଷାରପାତର ଦିନକ ପରେ ଶିମଳା ସମେତ ହିମାଚଳ ପ୍ରଦେଶର ଅନେକ ଭାଗରେ ଆଜି ସକାଳେ ଖରାପାଗ ହୋଇଥିଲା କିନ୍ତୁ ଶିମଳା କୁଫ୍ରି ମନାଲୀ ଡେଲାହାଉସି ଓ କ୍ସା ଆଦି ସ୍ଥାନରେ ତାପମାତ୍ରା ହିମାଙ୍କଠାରୁ ନିମୁରେ ରହିଥିବାର ଜଣାପଡ଼ିଛି ପଞ୍ଜାବ ଓ ହରିଆଣାର ଅଧିକାଂଶ ଭାଗରେ ଶୀତଲହରୀ ଅନୁଭୂତ ହେବା ସହ ସର୍ବନିମ୍ବ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଚାଲିଯାଇଛି ରାଜଧାନୀ ଦିଲ୍ଲୀରେ ଥଣ୍ଡା ପବନ ବହିବା ଯୋଗୁଁ ସକାଳର ସର୍ବନିମ୍ନ ତାପମାତ୍ରାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି ପାର୍ବତ୍ୟ ଅଞ୍ଚଳରୁ ଥକ୍ଷାପବନ ଅନୁଭୂତ ହେଉଥିବାରୁ ତାପମାତ୍ରା ଆହୁରି ହ୍ରାସ ପାଇବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଏହି ଦୂଇ ଭାରତୀୟ ପ୍ରତିଯୋଗୀ ମହିଳା ସିଙ୍ଗଲ୍ନ ପ୍ରତିଯୋଗୀତାରେ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟର ପ୍ରଦର୍ଶନ କରିଛନ୍ତି